ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ମହାରାଷ୍ଟ୍ର କେରଳ କର୍ଷାଟକ ଉତ୍ତରପ୍ରଦେଶ ତାମିଲନାଡୁ ଦିଲ୍ଲୀ ଆକ୍ରପ୍ରଦେଶ ପଣ୍ଟିମବଙ୍ଗ ଓ ଛତିଶଗଡରେ କରୋନା ସ୍ଥିତି ସବୁଠାରୁ ଅଧିକ ପ୍ରଭାବିତ ବୋଲି କେନ୍ଦ୍ର ସ୍ୱରାଷ୍ଟ ସଚିବଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି

ଏହାବ୍ୟତୀତ ଅମୁକାନ ଉପାଦନ ବୂଦ୍ଧି ଓ ଏହାର ପରିବହନକୁ ନେଇ ମଧ୍ଧ ଟିକା ଉପାଦନକାରୀମାନଙ୍କ ସହ ଅନ୍ୟଏକ ବୈଠକରେ ପ୍ରଧାନମନ୍ତୀ ଆଲୋଚନା କରିସାରିଛନ୍ତି

କଟକ ମହାନଗର ନିଗମ କମିଶନର୍ ଅନନ୍ୟା ଦାସ ଆକି ଏହି ସ୍ଚନା ଦେଇଛନ୍ତି

ତେଣୁ ସେମାନଙ୍କ ପ୍ରାକୃତିକ ଜୀବନଶୈଳୀ ଯେପରି ପ୍ରଭାବିତ ନହେବ ସେଥିଲାଗି ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି